ଏହି ତିନିଦିନିଆ ସମ୍ମିଳନୀରେ ପାଞ୍ଚଟି ଦେଶର ରାଷ୍ଟ୍ର ମୁଖ୍ୟ ଏବଂ ତିରିଶ ହଜାରରୁ ଊର୍ଦ୍ଧ୍ୱ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିନିଧି ଅଶଗ୍ରହଣ କରିବେ

ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧି ନଗରଠାରେ ନବମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶୀର୍ଷ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଗତକାଲି ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗ୍ଲୋବାଲ୍ ବାଣିଜ୍ୟ ପ୍ରଦର୍ଶନୀକୁ ଶୁଭାରମ୍ଭ କରିଥିଲେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶୀର୍ଷ ସମ୍ମିଳନୀର ଏହା ଅଂଶବିଶେଷ ଥିଲା

ଉଦ୍ଘାଟନ କରି ସାରିବା ପରେ ଶ୍ରୀ ମୋଦି କହିଥିଲେ ଏହି ପ୍ରତିଷ୍ଠାନକୁ ଆୟୁଷ୍କାନ୍ ଭାରତ ଯୋଜନାରେ ଯୋଡ଼ାଯିବ ଯାହାଦ୍ୱାରା ଗରିବ ଲୋକମାନେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଏହା ପ୍ରଥମ ହସ୍କିଟାଲ୍ ଯେଉଁଠି ହେଲିପ୍ୟାଡ୍ର ସୁବିଧା ରହିଛି ଏହି ପ୍ରତିଷ୍ଠାନ ଦ୍ୱାରା ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଦେଶର ପ୍ରତ୍ୟେକ ସଂସଦୀୟ ନିର୍ବାଚନରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ସରକାର ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି

ସାବରମତି ନଦୀ କୃଳରେ ପ୍ରଧାନମନ୍ତ୍ରୀ ପ୍ରଥମ ଅହମ୍ମଦାବାଦ୍ ସପିଂ ଉତ୍ସବକୁ ମଧ୍ୟ ଉଦ୍ଘାଟନ କରିଛନ୍ତି

ଯାହା ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି

ଇଡି ଉତ୍ତରପ୍ରଦେଶରେ ଅବୈଧ ଖଣି ଉତ୍ତୋଳନ ମାମଲାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାଧନବୈଧ ନିବାରଣ ମାମଲା ରୁଜୁ କରିଛି

ଭାମ୍ବରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାସ ଭାମ୍ବରେ କହିଛନ୍ତି ଦେଶର ସାମରିକ ଦକ୍ଷତା ବୃଦ୍ଧି ପାଇଁ ଆତ୍କ ନିର୍ଭରଶୀଳତା ନିହାତି ଆବଶ୍ୟକ ଗତକାଲି ନାସିକ୍ଠାରେ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ଭାମ୍ବରେ ଏହା କହିଛନ୍ତି ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ଓ ଭାରତୀୟ ଶିଳ୍ପ ମହାସଂଘର ସହଭାଗିତାରେ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏହି ଆଲୋଚନାଚକ୍ରର ଆୟୋଜନ କରିଛି ଏହି ଆଲୋଚନାଚକ୍ରରେ ସରକାର ପ୍ରତିରକ୍ଷା ବାହିନୀ ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଘରୋଇ ଉତ୍ପାଦନକାରୀମାନେ ଭାରତୀୟ ସଶସ୍ତ୍ରବାହିନୀର ଆବଶ୍ୟକତା ପୁଞ୍ଜି ନିବେଶ ଏବଂ ସ୍ୱଦେଶୀକରଣ ଆବଶ୍ୟକତା ଉପରେ ଆଲୋଚନା କରିବେ

ଏହି ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦର୍ଶନକାରୀମାନଙ୍କ ଠିକଣା ସମ୍ଭଳିତ ଏକ ପୁସ୍ତିକା ଉନ୍କୋଚନ କରିଛନ୍ତି ଏବଂ ବିଜେତାମାନଙ୍କୁ ବିଇଏସ୍ ପୁରସ୍କାର ପ୍ରଦାନ କରିଛନ୍ତି ଉପସ୍ଥିତ କନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ଖାରେ କହିଛନ୍ତି ଭାରତରେ ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରସାରଣ କ୍ଷେତ୍ର ପାଇଁ ଏକ ନୁଆ ସମନ୍ୱିତ ପ୍ରସାରଣ ନୀତି କାର୍ଯ୍ୟକାରୀ କରିବାକୁ ସ୍ନଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିବେଚନା କରୁଛି ଏସ୍ସି ଡ୍ୟାନ୍ନ ବାର୍ ମହାରାଷ୍ଟ୍ରରେ ଡ୍ୟାନ୍ୱବାର୍ଗୁଡ଼ିକର ପରିଚାଳନା ଓ ଲାଇସେନ୍ସ ସଂକ୍ରାନ୍ତୀୟ ନିୟନ୍ତ୍ରଣ ଆଇନ୍ର କେତେକ ବ୍ୟବସ୍ଥାକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି ହୋଟେଲ୍ ରେସ୍ତୋରାଁ ଓ ବାର୍ଗୁଡ଼ିକରେ ମହିଳାମାନଙ୍କର ସମ୍ମାନ ସୁରକ୍ଷା ଲାଗି ଅଶ୍ଳିଳ ନୂତ୍ୟ ନିବାରଣ ପାଇଁ କେତେକ ବ୍ୟବସ୍ଥାକୁ ସୁପ୍ରିମ୍କୋର୍ଟର ଜଷ୍ଟିସ୍ ଏକେ ସିକ୍ରିଙ୍କ ଖଣ୍ଡପୀଠ ଗତକାଲି ଖାରଜ କରିଛନ୍ତି ହୋଟେଲ ରେସ୍କୋରାଁ ଓ ବାର୍ଗୁଡ଼ିକରେ ସିସିଟିଭି କ୍ୟାମେରା ଖଞ୍ଜିବା ଏବଂ ନୃତ୍ୟ ଶାଳା ଓ ମଦ୍ୟପାନ ଶାଳା ମଧ୍ୟରେ ବାଡ଼ ଦେବା ଲାଗି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍କୋର୍ଟ କହିଛନ୍ତି ମହାରାଷ୍ଟ୍ର ସରକାରଙ୍କର କେତେକ ବ୍ୟବସ୍ଥା କାୟମ୍ ରହିବ ଏବଂ ନୂତ୍ୟଙ୍ଗନାମାନଙ୍କୁ ଟିସ୍କ ଦେୟ ଜାରି ରହିବ କିନ୍ତୁ ନୋଟ୍ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ

ଟ୍ରାଏ ଭାରତୀୟ ଦୂର ସଞ୍ଚାର ନିୟନ୍ତକ ପ୍ରାଧିକରଣ ଟ୍ରାଏର ଅଧ୍ୟକ୍ଷ ରାମସେବକ ଶର୍ମା କହିଛନ୍ତି ଭାରତ ଫାଇଭ୍ ଜି କାରିଗରି ବିଦ୍ୟା ପାଇଁ ପ୍ରସ୍ତତ ଅଛି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାର ବେଳେ ସେ କହିଛନ୍ତି କାରିଗରି ବିଦ୍ୟା କ୍ଷେତ୍ରରେ ଭାରତ ପ୍ରଗତି ହାସଲ କରିଛି ଏବଂ ଫାଇଭ୍ ଜି ଟେକ୍ନୋଲୋଜି କାର୍ଯ୍ୟକାରିତା ପାଇଁ ଟ୍ରାଏ ସବୁ ପ୍ରକାର ସହାୟତା ଯୋଗାଇ ଦେବ ଶ୍ରୀ ଶର୍ମା କହିଛନ୍ତି ପ୍ରସାରଣ ଓ କେବୂଲ ସେବା ପାଇଁ ନ୍ତିଆ ତାଞ୍ଚା ଯୋଗୁଁ ବହୁ ସଂଖ୍ୟକ ଗ୍ରାହକ ଉପକୃତ ହୋଇଛନ୍ତି

ଇସ୍ରୋ ଦ୍ୱାରା ୟ୍ରନିସ୍ ସ୍କେସ୍ ନାନୋ ସାଟେଲାଇଟ୍ ଆସେମ୍ବି ଆଶ୍ଡ ଟ୍ରେନିଂ କାର୍ଯ୍ୟକ୍ରମକୁ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ କିତେନ୍ଦ୍ର ସିଂହ ଗତକାଲି ବେଙ୍ଗାଲୁରୁଠାରେ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ତାର ଜ୍ଞାନ ଓ ଅଭିଜ୍ଞତାକୁ ଅନ୍ୟ ଦେଶମାନଙ୍କ ସହ ଆଦାନପ୍ରଦାନ କରିପାରିବ

ଏହି ସନ୍ତାସବାଦୀ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ଧରିବା ପାଇଁ ଜୋରସୋରରେ ଖାନ୍ ତଲାସୀ ଆରମ୍ଭ ହୋଇଛି ଆର୍ବିଆଇ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସୁଧହାର ଓ ରିଜର୍ଭ ରେସିଓ ହ୍ରାସ କରିବା ଲାଗି ଭାରତୀୟ ଶିଳ୍ପ ମହାସଂଘର ଭାବି ସଭାପତି ଉଦୟ କୋଟ୍କଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ରିକର୍ଭ ବ୍ୟାଙ୍କ୍କୁ ଗତକାଲି ଅନୁରୋଧ କରିଛନ୍ତି

ଏହାଦ୍ୱାରା ଗୃହ ନିର୍ମାଣ କ୍ଷେତ୍ର ବିଶେଷ କରି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ସମ୍ମୁଖୀନ ହୋଇଥିବା ଆର୍ଥିକ ସଂକଟର ସମସ୍ୟା ଦୂର ହୋଇ ପାରିବ ବୋଲି ସେମାନେ ମତ ଦେଇଛନ୍ତି କ୍ୱମ୍ଭ ଗତ ମଙ୍ଗଳବାରଠାର୍ଚ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିବା କ୍ୟୁମେଳାକୁ ପ୍ରତିନିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସ୍କୁଛନ୍ତି

କ୍ୟୁମେଳାରେ ଆୟୋଜିତ ପ୍ରତ୍ୟେକ ସୁବିଧା ପାଇଁ ସବୁ ବର୍ଗର ଶ୍ରଦ୍ଧାଳୁମାନେ ପ୍ରଶଂସା କର୍ତ୍ତିବା ଆମ ସମ୍ଘାଦଦାତା ଜଣାଇଛନ୍ତି କ୍ରିକେଟ୍ ଆକି ମେଲ୍ବୋର୍ଣ୍ଣ କ୍ରିକେଟ୍ ପଡ଼ିଆରେ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ତଥା ଚଡ଼ାନ୍ତ ଦିନିକିଆ ମ୍ୟାଚ୍ ଖେଳାଯିବ

ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି

ଦୂଢ଼ ମନୋବଳ ହାସଲ କରିଥିବା ଭାରତୀୟ ଟିମ୍ ଟେଷ୍ଟ ସିରିଜ୍ ବିଜୟ ପରେ ଅଷ୍ଟ୍ରେଲିଆ ମାଟିରେ ଏହି ପ୍ରଥମ ଦିନିକିଆ ସିରିଜ୍ ଜିତିବ ବୋଲି ଆଶା ରଖିଛି